ଏହାକୁ କେନ୍ଦ୍ରକରି ଉଭୟଙ୍ ମଧ୍ଧରେ ଠେଲାପେଲା ଓ ଧକ୍କା ମରାମରି ହେବାରୁ ଭିତରଛୁ ସେବାୟତଙ୍କ ନାକ ଫାଟି ଯାଇଥିଲା

ଏହି ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରି ଆଜି ସେବାୟତମାନେ ଜିଦ୍ରେ ଅଟଳ ରହିବା ସହିତ ଶ୍ରୀମନ୍ଦିରର ଦ୍ୱାର ଖୋଲି ନ ଥିଲେ ଫଳରେ ଶ୍ରୀଜୀଉଙ୍କର କୌଶସି ନୀତିକାନ୍ତି ହୋଇପାରି ନାହିଁ ଶ୍ରୀଜୀଉମାନେ ନ ଖାଇ ନ ପିଇ ଭୋକ ଓପାସରେ ରହିଛନ୍ତି

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ଅସନ୍ତୁଷ୍ ସେବକମାନେ ଆଲୋଚନା କରିଥିଲେ ମଧ ତାହା ଫଳପ୍ରଦ ହୋଇପାରି ନାହି

ପରିସ୍ଛିତିକୁ ସ୍ୱାଭାବିକ୍ କରିବା ଲାଗି ପ୍ରଶାସନ ପକ୍ଷରୁ ସେବକମାନଙ୍କ ସହିତ ଆଲୋଚନା ଜାରୀ ରହିଛି ଖୁବ୍ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ଏସ୍ପି କହିଛନ୍ତି

ଦଳୀୟ ସୂତ୍ରରେ ଏ ନେଇ ସୂଚନା ଦିଆଯାଇଛି

ପରେ ଯୋବ୍ରା ଆନିକଟ୍ ନିକଟରେ ମହାନଦୀର ଜଳସ୍ତର ବିଷୟରେ ଅନୁଧ୍ଧାନ କରିଥିଲେ

ଆୟୋଜିତ ସଭାରେ ସହରବାସୀ ଶୌଚାଳୟ ବ୍ୟବହାର କରି ସୁସ୍କ ଓ ନିରୋଗ ରହିବାପାଇଁ ବକ୍ତାମାନେ ପରାମର୍ଶ ଦେଇଛନ୍ତି

ବ୍ୟାଙ୍କ୍ ଡାକଘର ଓ ବୀମା କାର୍ଯ୍ୟାଳୟଗୁଡ଼ିକ ବନ୍ଦ୍ ଥିବାରୁ ବିଶେଷଶକରି ବ୍ୟାଙ୍କ୍ ଏଟିଏମ୍ଗୁଡ଼ିକ ସମ୍ମର୍ଭ୍ୟ ଅଚଳ ହୋଇଥିବାର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ସ୍ଚାନୀୟ ଲୋକ ଓ ପୁଲିସ୍ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି

ଆଜି ପୁରୀ ଓ ଗଙ୍ଗପତି ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟ ବର୍ଷାର ସୟାବନା ରହିଛି